ସେ କହିଛନ୍ତି ଭାରତ ଆତ୍କନିଭରଶୀଳ ହେବା ଦିଗରେ ଏହା ବଡ଼ ପଦକ୍ଷେପ

ଭିଡ଼ିଓ ଭାଇରାଲ୍ ହେବା ପରେ ବିଡ଼ିଓ ଛବିରାଣୀ ସାହୁ ଆଇନ୍ର ଆଶ୍ରୟ ନେବେ ବୋଲି କହିଛନ୍ତି

ଏ ନେଇ ଗୂହ ବିଭାଗ ପକ୍ଷରୁ ପୁଲିସ୍ ମହାନିର୍ଦ୍ଦେଶକଙ୍କୁ ଅବଗତ କରାଯାଇଛି

ପରେ ଆବଶ୍ୟକତା ଅନୁଯାୟୀ ଏହି ଅବଧି ବୂଦ୍ଧି କରାଯିବ ବୋଲି ଜଣାପଡ଼ିଛି

ଏହା ଓଡ଼ିଶା ଆଡ଼କୁ ମୁହାଁଇବ କି ନାହି ତାହା ଏ ପର୍ଯ୍ୟନ୍ତ ସ୍ୱଷ ହୋଇନାହି